କ୍ୟାବିନେଟ୍ ସଚିବ ଆଜି ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ସଚିବ ଓ ସହରାଞ୍ଚଳ ବିକାଶ ସଚିବମାନଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ ବୈଠକ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟଗୁଡ଼ିକୁ ସଂକ୍ରମଣ ବ୍ୟାପିବାକୁ ରୋକିବା ନମୁନା ପରୀକ୍ଷା ସଂକ୍ରମିତମାନଙ୍କୁ ଠାବ କରିବା ସ୍ୱାସ୍ଥ୍ୟ ଓ ମୌଳିକ ଢାଞ୍ଚାରେ ଉନ୍ନତି ଆଣିବା ସଂକ୍ରମିତ ଲୋକମାନଙ୍କର କ୍ଲିନିକାଲ୍ ମ୍ୟାନେଜ୍ମେଣ୍ଟ ଓ କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ପରିଚାଳନା ପାଇଁ ସାମୁହିକ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଛି ଯେଉଁ ସ୍ଥାନରୁ ସଫକ୍ରମଣ ବ୍ୟାପୁଛି ସେଗୁଡ଼ିକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ସଂକ୍ରମଣକୁ ରୋକିବା ଦିଗରେ କଡ଼ାକଡ଼ି ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ସ୍ୱେଶାଲ୍ ଟିମ୍ଗୁଡ଼ିକ ଦ୍ୱାରା ଘରଘର ବୁଲି ତଦାରଖ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଏହାଦ୍ୱାରା ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ପାରିବ ଯେଉଁ ଲୋକମାନଙ୍କ ପାଇଁ ସଂକ୍ରମଶର ବିପଦ ଅଧିକ ରହିଛି ଯେପରି କି ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଅନ୍ୟ କୌଣସି ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପ୍ରତି ଗୁରୁତ୍ୱାରୋପ କରାଯାଇଛି ମନ୍ତ୍ରଶାଳୟ କହିଛି ସାମାଜିକ ଦୂରତା ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଓ ସଂକ୍ରମଣ ନ ବ୍ୟାପିବା ପାଇଁ ଯାହାସବୁ ସତର୍କତା ଗ୍ରହଣ କରାଯିବା ଉଚିତ୍ ସେଗୁଡ଼ିକ ବିଷୟରେ ଲୋକମାନଙ୍କୁ ଶିଖାଇବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି

ଏ ସଂକ୍ରାନ୍ତରେ କୋର୍ଟ୍ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ୍ ମାଗିଛନ୍ତି କୋର୍ଟ୍ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କର ଚିକିିିି ା ଓ ମୃତ ଲୋକମାନଙ୍କର ଯେଭଳି ଶବସକ୍କାର କରାଯାଉଛି ଏହାକୁ ନିଜ ପକ୍ଷରୁ ବିଚାରକୁ ନେଇ ଏହି ନୋଟିସ୍ ଜାରି କରିଛନ୍ତି ହସ୍କିଟାଲଗୁଡ଼ିକ ଦ୍ୱାରା ମୃତ ଦେହଗୁଡ଼ିକୁ ଠିକ୍ ଭାବେ ରଖାଯାଉ ନାହିଁ ଓ ଏପରିକି ସେମାନଙ୍କର ଆତ୍ରିୟସ୍ପଜନଙ୍କୁ ମୃତ୍ୟୁ ଘଟଣା ବିଷୟରେ ଖବର ଦିଆଯାଉ ନାହିଁ ଫଳ ସ୍ୱରୂପ ମୃତ ଲୋକମାନଙ୍କର ଆତ୍ମୀୟ ସ୍ୱଜନମାନେ ଶେଷକୃତ୍ୟ ସମ୍ପନ୍ଧରେ ଯୋଗ ଦେଇପାରୁ ନାହାନ୍ତି ଜଷ୍ଟିସ୍ ଅଶୋକ ଭୂଷଣ ଏସ୍କେ କୌଲ ଓ ଏମ୍ଆର୍ ଶାହାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର ମହାରାଷ୍ଟ୍ର ପଣ୍ଟିମବଙ୍ଗ ଓ ତାମିଲନାଡ଼ୁ ରାଜ୍ୟ ସରକାରଙ୍କୁ ଏ ବାବଦରେ ନୋଟିସ୍ ଜାରି କରିଛନ୍ତି ଏ ସମ୍ପନ୍ଧୀୟ ଶୁଣାଣି ସମୟରେ କୋର୍ଟ୍ କହିଛନ୍ତି ଦିଲ୍ଲୀର ପରିସ୍ଥିତି ଅତ୍ୟନ୍ତ ଭିଭିପ୍ରଦାୟକ ଓ ଦୁଃଖଦ ରହିଛି ସୁପ୍ରିମ୍କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ସଠିକ୍ ଭାବେ ପାଳନ କରାଯାଉ ନାହିଁ ରୋଗୀମାନଙ୍କର ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରି ହସ୍କିଟାଲଗୁଡ଼ିକର କର୍ମଚାରୀ ଏବଂ ରୋଗୀମାନଙ୍କର ସେବା ସମ୍ପନ୍ଧୀୟ ସ୍ଥିତାବସ୍ଥା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ୍ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ସୁପ୍ରିମ୍କୋର୍ଟ କୋଭିଡ୍ ନାଇଷ୍ଟିନ୍ ରୋଗୀମାନଙ୍କର ପରିଚାଳନା ଠିକ୍ ଭାବେ କରାଯାଉନଥିବା ଖବରକୁ ସ୍ୱଚ୍ଛାକୂତ ଭାବେ ବିଚାରକୁ ନେଇଥିଲେ ମୃତ ଦେହଗୁଡ଼ିକୁ ଚିହ୍ନଟ ହୋଇନଥିବା କ୍ଷେତ୍ରରେ ସେଗୁଡ଼ିକର ସକ୍କାର କରାଯାଉଥିବା ବିଷୟରେ ମଧ୍ୟ ଖବର ଲୋକଲୋଚନକୁ ଆସିଛି ପ୍ରଧାନ ବିଚାରପତି ଏସ୍ଏ ବୋବଡେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମିତ ବ୍ୟକ୍ତି ଓ ମୂତ ଲୋକମାନଙ୍କ ପରିସ୍ଥିତିର ସମୀକ୍ଷା କରିଥିଲେ ଓ କଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠଙ୍କୁ ମାମଲାକୁ ହସ୍ତାନ୍ତର କରି ଏ ବିଷୟର ଶୁଣାଣି ପାଇଁ ଆଙ୍କିକୁ ଦିନ ଧାର୍ଯ୍ୟ କରିଥିଲେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତ ବ୍ୟକ୍ତି ଏବଂ ମୃତ ଦେହଗୁଡ଼ିକର କୁପରିଚାଳନା କରାଯାଉଥିବା ବିଷୟରେ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା

ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ ଜୁଲାଇ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିବ

ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଆମେରିକା ଓ କାନାଡ଼ାରୁ ଆସିବାକୁ ଥିବା ବିମାନଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇଛି

ଶ୍ରୀ ଶ୍ରୀବାସ୍ତବା କହିଛନ୍ତି ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ରେ ବିମାନଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯିବା ସହ ଆହୁରି ଅଧିକ ଦେଶରୁ ବିମାନ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି

ଏହି ସାର କାରଖାନାଗୁଡ଼ିକ ମଧ୍ୟରେ ରହିଛି ଗୋରଖପୁର ବାରୌନି ଓ ସିନ୍ଦ୍ରି ସ୍ଥିତ ହିନ୍ଦୁସ୍ଥାନ ଉର୍ବରକ୍ ଓ ରସାୟନ ଲିମିଟେଡ୍ ଏଚ୍ୟୁଆର୍ଏଲ୍ ରାମଗୁନ୍ଦମ ଫର୍ଟିଲାଇକର୍ସ ଆଣ୍ଡ କେମିକାଲ୍ ଲିମିଟେଡ୍ ଆର୍ଏଫ୍ସିଏଲ୍ ଏବଂ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍ ସାରକାରଖାନାଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ବରିଷ୍ଣ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ଏହି କାରଖାନାଗୁଡ଼ିକର ବାସ୍ତବିକ ଏବଂ ଆର୍ଥିକ ଅଗ୍ରଗତି ସମୀକ୍ଷା କରି ଶ୍ରୀ ମାଶ୍ରବ୍ୟ ଯଥାଶୀଘ୍ର ଏହି ପ୍ରକଳ୍ପଗୁଡ଼ିକୁ ସମାପ୍ତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏହି କାରଖାନାରୁ ଚଳିତ ବର୍ଷ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୟୁରିଆ ଉତ୍ପାଦନ ଆରମ୍ଭ ହେବାର ଆଶା କରାଯାଉଛି

ଓଡ଼ିଶାର ତାଳଚେର ସାରକାରଖାନାରେ ପ୍ରାକ୍ ପ୍ରକଳ୍ପ କାର୍ଯ୍ୟ ଏବେ ଜାରି ରହିଛି ବୋଲି ବୈଠକରୁ ସୂଚନା ମିଳିଛି